ଭାରତ ଏବଂ ଫ୍ରାନ୍ସ ସମସ୍ତ ପ୍ରକାର ଆତଙ୍କବାଦର ଦୂଢ଼ ନିନ୍ଦା କରିଛନ୍ତି

ଫ୍ରାନ୍ସ ଭାରତକୁ ତାର ପ୍ରଥମ ସହଯୋଗୀ ଅଂଶିଦାର ହେବା ପାଇଁ ଆହ୍ୱାନ କରିଛି

ସେ କହିଛନ୍ତି ଏହିସବୁ ଜିଲ୍ଲାର କେଉଁ କେଉଁ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି ସେଗୁଡ଼ିକୁ ଚିହ୍ନଟ କରିବା ଦରକାର ଏବଂ ପରେ ସେହିସବୁ ତ୍ରୁଟିକୁ ସୁଧାରିବା ଉଚିତ ଯାହାଦ୍ୱାରା ସେହିସବୁ ଜିଲ୍ଲା ସଫଳ କିଲ୍ଲାଗୁଡ଼ିକ ସହ ସମକକ୍ଷ ହୋଇପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ସମ୍ପୂକ୍ତ ପକ୍ଷ ଯଦି ଜିଲ୍ଲାର କେବଳ ଗୋଟିଏ କ୍ଷେତ୍ରରେ ପରିବର୍ଭନ ଆଣିବାର ପ୍ରୟାସ ଜାରୀ କରିବା ଆରମ୍ଭ କରିବେ ତେବେ ଅନ୍ୟାନ୍ୟ ତ୍ରଟିକୁ ସୁଧାରିବା କାର୍ଯ୍ୟ ମଧ୍ୟ ଗତିଶୀଳ ହୋଇପାରିବ ସେ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ ପ୍ରଦାନ ସେଥିପାଇଁ ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଶିବାକୁ ହେଲେ ଅଭିଯାନ ସଦୂଶ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ସେ ଆହୁରି କହିଛନ୍ତି ଜନସାଧାରଣଙ୍କ ସହଯୋଗ ସବୂ ସମୟରେ ଫଳପ୍ରଦ ଏବଂ ଯେଉଁଠାରେ ଅଧିକାରୀମାନେ ଜନସାଧାରଣଙ୍କ ସହ କାର୍ଯ୍ୟକରି ସେମାନଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ୍ କରିଛନ୍ତି ସେଠାରେ ସବୃବେଳେ ସଫଳତା ମିଳିପାରିଛି ଏହିସବୃ ଉଚାକାଂକ୍ଷାପୂର୍ଣ୍ଣ କିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରାଗଲେ ମାନବ ବିକାଶ ମାନଦଣ୍ଡରେ ଭାରତର ମାନ୍ୟତାରେ ବୃଦ୍ଧି ଘଟିପାରିବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଯୋଗିତାମଳକ ସଂଘୀୟ ଗଣତନ୍ତ୍ରର ଭାବଧାରା ଦେଶପାଇଁ ମହତ୍ତ୍ୱପୂର୍ଣ୍ଣ ଏହି ଅବସରରେ ଉଦ୍ବୋଧନ ଦେଇ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଜନକଲ୍ୟାଣ ଯୋଜନାଗୁଡ଼ିକର ସୁଫଳ ସମାଜର ଶେଷ ବ୍ୟକ୍ତି ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ସାଂସଦ ଓ ବିଧାୟକମାନଙ୍କୁ ଆହ୍ୱାନ ଦେଇଥିଲେ ଆମର ସମ୍ବାଦଦାତା କହିଛନ୍ତି ଏହି ଦୁଇଦିନିଆ ସମ୍ମିଳନୀର ବିଷୟବସ୍ତୁ ହେଉଛି ବିକାଶପାଇଁ ଆମେ ଏହି ସମ୍ମିଳନୀରେ ସାଂସଦ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟମାନଙ୍କପାଇଁ ନିଜ ନିଜର ଅଭିଜ୍ଞତା ବାଣ୍ଟିବାର ଏକ ମଞ୍ଚ ହୋଇପାରିବ ଜଏଣ୍ଟ ଷ୍ଟେଟ୍ମେଣ୍ଟ ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ସବୁ କ୍ଷେତ୍ରର ଆତଙ୍କବାଦକୁ ତୀବ୍ର ନିନ୍ଦା କରିବା ସହ ଏହାର ମୁଳଉତ୍ପାଟନ କରିବା ପାଇଁ ସମସ୍ତ ଦେଶକୁ ଆହ୍ୱାନ କରିଛନ୍ତି ଆତଙ୍କବାଦ କୌଣସି ଧର୍ମ ଜାତି ବର୍ଷ ଜାତୀୟତାକୁ ନେଇ ସୃଷ୍ଟି କରାଯାଇ ପରିବ ନାହିଁ ବୋଲି ଉଭୟ ନେତା ମତପ୍ରକାଶ କରିଛନ୍ତି

ଟକସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭବିଷ୍ୟତରେ ବିଶ୍ୱରେ ଶାନ୍ତି ଉନ୍ନତି ଏବଂ ପ୍ରଗତି ପ୍ରତିଷ୍ଠା ଦିଗରେ ଭାରତ ମହାସାଗର ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନୂଆଦିଲ୍ଲୀରେ ଭାରତ ଏବଂ ଫ୍ରାନ୍ସ ପ୍ରତିନିଧି ମଣ୍ଡଳ ସ୍ତରୀୟ ଯୁଗ୍ମ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି ଯେ ଭାରତ ଏବଂ ଫ୍ରାନ୍ସ ପରିବେଶ ସାମୁଦ୍ରିକ ନିରାପତ୍ତା ଏବଂ ସାମୁଦ୍ରିକ ସମ୍ପଦ ତଥା ଜଳପଥ ଏବଂ ଆକାଶପଥରେ ପରିବହନ ଆଦି ବିଭିନ୍ନ ସ୍ତରରେ ମିଳିତ ସହଯୋଗରେ କାର୍ଯ୍ୟ କରିବେ ସେ କହିଛନ୍ତି ଯେ ଦୁଇଦେଶ ଭାରତ ମହାସାଗର ଅଞ୍ଚଳକୁ ନେଇ ଏକ ଯୁଗ୍ମ ଦୂରଦୃଷ୍ଟି ସଂପନ୍ନ କୌଶଳର ପରିକ୍ରନା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇଦେଶର ସାମରିକ ବାହିନୀ ମଧ୍ୟରେ ପ୍ରତିପକ୍ଷ ସହଯୋଗ ଇତିହାସରେ ଏକ ସୁବର୍ଷ୍ଣ ଅଧ୍ୟାୟ ସୃଷ୍ଟି କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଯେ ପ୍ରତିରକ୍ଷା ନିରାପତ୍ତା ମହାକାଶ ଏବଂ ଉଚ୍ଚ କୌଶଳରେ ଦ୍ୱିପାକ୍ଷିକ ସହଯୋଗ ପ୍ରତିଷ୍ଠାରେ ଉଭୟ ଦେଶର ଏକ ଲମ୍ବା ଇତିହାସ ରହିଛି ଏହି ଅବସରରେ ସେଠାରେ ଉପସ୍ଥିତ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ କହିଛନ୍ତି ଯେ ଶାନ୍ତି ପ୍ରତିଷ୍ଠାରେ ସନ୍ତାସବାଦ ଏକ ବାଧକ ହୋଇଥିବା ବେଳେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଅପରିହାର୍ଯ୍ୟ ସେ ପୁଣି କହିଛନ୍ତି ଯେ ଭାରତ ଏବଂ ଫ୍ରାନ୍ସ ମିଳିତ ଭାବରେ ଆତଙ୍କବାଦ ଏବଂ ଉଗ୍ରବାଦ ସାମୁ ଦୂଇଦେଶର ଆଭିମ୍ରଖ୍ୟ ସମାନ ଥିବାରୁ ଫ୍ରାନ୍କ ଭାରତକୁ ସବୁବେଳେ ପ୍ରାଥମିକତା ଦେବ ବୋଲି ସେ କହିଛନ୍ତି

ସୋଲାର କନ୍ଫ୍ରେନ୍ସ ନ୍ତଆଦିଲ୍ଲୀରେ ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ସୌରଶକ୍ତି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ମିଳିତ ଭାବେ ଯୋଗ ଦେବେ ରାଷ୍ଟ୍ରପତି ଭବନର ସଂସ୍କୃତି କେନ୍ଦ୍ରଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ଏହି ସମ୍ମିଳନୀରେ ସୌରଶକ୍ତିର ବ୍ୟବହାର ନେଇ ଆର୍ଥିକ ପରିଚାଳନା ଲୋକଙ୍କର ସହଭାଗିତା ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱାରୋପ କରାଯିବ

ଏହି ଗସ୍ତ ସମୟରେ ଚାରିଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ବୁଧବାର ଦିନ ରାଷ୍ଟ୍ରପତି ମାଡାଗାସ୍କାର୍ଠାରେ ପହଞ୍ଚିବେ ଅଷ୍ଟାଦଶ ଶତାବ୍ଦୀରୁ ଭାରତ ଏବଂ ମାଡାଗାସ୍କାର୍ ମଧ୍ୟରେ ନୌବାଶିଜ୍ୟ ସମ୍ପର୍କ ଅତି ପ୍ରାଚୀନ ଥିବାର ଜଣାପଡ଼ି ଛି ପ୍ରଭୁ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ସ୍ବଚନା ଯୋଗ୍ୟ ଯେ ତେଲ୍ରଗ୍ରଦେଶମ୍ ଦଳର ଅଶୋକ ଗଜପତି ରାଜ୍ର ଏହି ମନ୍ତ୍ରଣାଳୟର୍ ଇସ୍ତଫା ପ୍ରଦାନ କରିଥିଲା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ ଶ୍ରୀ ରାଜୁ ଏବଂ ତାଙ୍କର ଅନ୍ୟତମ ସହଯୋଗୀ ୱାଇଏସ୍ ଚୌଧୁରୀ ଏନ୍ଡିଏ ସରକାରଙ୍କର ମନ୍ତିମଶ୍ଚଳର୍ ନିକଟରେ ଇସ୍ତଫା ପ୍ରଦାନ କରିଥିଲେ ସ୍ବଚନା ଯୋଗ୍ୟ ଯେ ତେଲ୍ରଗ୍ରଦେଶମ୍ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସ୍ୱତନ୍ତ୍ର ରାଜ୍ୟ ଦାବି କେନ୍ଦ୍ର ଦ୍ୱାରା ଗ୍ରହଣ ନ ହେବାରୁ ଶ୍ରୀ ନାଇଡ଼ୁ ଏହି ଦୂଇ ମନ୍ତ୍ରୀଙ୍କ ମନ୍ତିମଣ୍ଡଳର୍ ଇସ୍ତଫା ପ୍ରଦାନ ପାଇଁ କହିଥିଲେ

ନ୍ତନ ବ୍ୟବସ୍ଥା ଲାଗ୍ର ହେବା ପର୍ଯ୍ୟନ୍ତ ଏହି ଅବଧି ବଳବତ୍ତର ରହିବ

ହେଲିକପୂର କ୍ରାସଡ୍ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଚାରିଜଣ ଲୋକଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଆଜି ମହାରାଷ୍ଟ୍ରର ରାଇଗଡ଼ କିଲ୍ଲା ଅନ୍ତର୍ଗତ ମୁର୍ଦ୍ର ନନ୍ଦଗାଓଁଠାରେ ଦୂର୍ଘଟଣା ଗ୍ରସ୍ତ ହୋଇଛି ରିପୋର୍ଟ ଅନ୍ତସାରେ ଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ମହିଳା ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ତେବେ ହେଲିକପ୍ଟରଟି ଅବତରଣ କରୁଥିବା ସମୟରେ ଯାନ୍ତ୍ରୀକ ତ୍ରଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି ଇଣ୍ଡିଆ ପାକ୍ ହପିଜ୍ ସଇଦ୍ ଭଳି ଏକ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ପାକିସ୍ତାନ ଆଶ୍ରୟ ଦେଇଥିବାରୁ ଭାରତ ଏହାର ତୀବ୍ର ନିନ୍ଦା କରିଛି ଜେନିଭାଠାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଜାତିସଂଘର ଭାରତର ଦ୍ୱିତୀୟ ସଚିବ ମିନି ଦେବି କୁମାମ୍ କହିଛନ୍ତି ଯେ ହପିଜ୍ ସଇଦ ଭଳି ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ପାକିସ୍ତାନ ସବୁ ପ୍ରକାରର ସହାୟତା ପ୍ରଦାନ କରୁଛି ମାନବାଧିକାର ଉଲ୍ଲଘଂନରେ ଉଗ୍ରବାଦ ସହାୟତା କରୁଥିବା ବେଳେ ଭାରତରେ ପାକିସ୍ତାନର ସୀମାପାର୍ ଅନୁପ୍ରବେଶ ଦେଶକୁ ଚିନ୍ତାରେ ପକାଇଛି ବୋଲି ସେ କହିଛନ୍ତି